କେଏନ୍ୟୁ ଭାଓଲେନ୍ସ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମୀତ୍ ଶାହା ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ଘଟିଥିବା ହିଂସାକାଣ୍ଡ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାପାଇଁ ଦିଲ୍ଲୀର ଉପରାଜ୍ୟପାଳ ଅନିଲ୍ ବାଇଜଲ୍ଙ୍କୁ କହିଛନ୍ତି ଶ୍ରୀ ଶାହା ଗତକାଲି ଦିଲ୍ଲୀ ପୁଲିସ୍ କମିଶନର୍ଙ୍କ ସହିତ ଜେଏନ୍ୟୁର ପରିସ୍ଥିତି ଉପରେ କଥା ହେବା ସହ ଗତ ସନ୍ଧ୍ୟାରେ ଘଟିଥିବା ହିଂସାକାଣ୍ଡ ଘଟଣାର ବରିଷ୍ଣ ପୁଲିସ୍ ଅଧିକାରୀଙ୍କଦ୍ୱାରା ତଦନ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଜଣେ ଯୁଗ୍ମ ପୁଲିସ୍ କମିଶନର୍ ପାହ୍ୟା ଅଧିକାରୀଙ୍କଦ୍ୱାରା ଏହି ତଦନ୍ତ କରାଯିବ ଏହି ବିଶ୍ୱବିଦ୍ୟାଳୟରୁ ତାକା ପରିସ୍ଥିତି ଓ ସେଠାରେ ଶାନ୍ତି ସ୍ଥାପନ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୁଲିସ୍କୁ କହିଛି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଓ କୁଳପତି ଆକି ସକାଳେ ଉପରାଜ୍ୟପାଳ ଶ୍ରୀ ବାଇଜଲ୍ଙ୍କୁ ଭେଟି ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ୍ ନିଶଙ୍କ ବିଶ୍ୱବିଦ୍ୟାଳୟ ପରିସରରେ ଘଟିଥିବା ହିଂସାକାଣ୍ଡର ତୀବ୍ର ନିନ୍ଦା କରିବା ସହ କହିଛନ୍ତି ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଉଦ୍ବେଗର ବିଷୟ ଇତିମଧ୍ୟରେ ଜେଏନ୍ୟୁ ପ୍ରଶାସନ କହିଛି ଏହି ହିଂସାକାଣ୍ଡରେ ଆହତ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଶାସନ ଗଭୀର ଭାବେ ମର୍ମାହତ କୌଣସି ଅପପ୍ରଚାରର ବଶବର୍ତ୍ତୀ ନ ହୋଇ ପରିସରରେ ଶାନ୍ତି ବଜାୟ ରଖିବାପାଇଁ ଜେଏନ୍ୟୁ ପ୍ରଶାସନ ବିଶ୍ୱବିଦ୍ୟାଳୟର ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ନିବେଦନ କରିଛି ଦକ୍ଷିଣ ପଣ୍ଟିମ ଦିଲ୍ଲୀର ଡିଜିପି ଦେବେନ୍ଦର ଆର୍ଯ୍ୟ କହିଛନ୍ତି ଏହି ଘଟଣାରେ ପୁଲିସ୍ ଅନେକ ଏଫ୍ଆଇଆର୍ ରୁଜୁ କରିଛି ପୁଲିସ୍ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ଫ୍ଲାଗ୍ମାର୍ଚ୍ଚ କରାଯାଇଛି ଏବଂ ଏବେ ସେଠାରେ ପରିସ୍ଥିତି ସ୍ୱାଭାବିକ ରହିଛି ଜେଏନ୍ୟୁ ପରିସରରେ ଘଟିଥିବା ହିଂସାକାଣ୍ଡକୁ ବିକେପି ଟ୍ୱିଟ୍ ଯୋଗେ ଦୃଢ଼ ନିନ୍ଦା କରିଛି ଦଳପକ୍ଷରୁ କୁହାଯାଇଛି ରାଜନୈତିକ ପ୍ରାସଙ୍ଗିକତା ହରାଇ ଚାଲିଥିବା କିଛି ଅରାଜକ ଶକ୍ତି ଛାତ୍ରମାନଙ୍କୁ ଆୟୁଧ କରିବାପାଇଁ ଯେଉଁଭଳି ଭାବେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ବିଜେପି ତାହାର ଦୂଢ଼ ନିନ୍ଦା କରୁଛି କଂଗ୍ରେସ କହିଛି ସରକାର କେଏନ୍ୟୁ ପ୍ରଶାସନ ଓ ଦିଲ୍ଲୀ ପୁଲିସ୍ର ନଜର ସାମ୍ବାରେ ବିଶ୍ୱବିଦ୍ୟାଳୟରେ ହିଂସାକାଣ୍ଡ ଘଟିବା ଅତ୍ୟନ୍ତ ଲଜାଜନକ ଗତ ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଉପୁଜିବାରୁ ଏହି ଘଟଣା ଘଟିଥିଲା

ଇତିମଧ୍ୟରେ ଜେଏନ୍ୟୁ ପକ୍ଷରୁ ଏହା ପରିସରରେ ଘଟିଥିବା ହିଂସାକାଣ୍ଡ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାନବ ସମ୍ଭଳ ବିଭାଗ ମନ୍ତ୍ରଣାଳୟକ୍ତ ପଠାଯାଇଛି ସିଏଏ କ୍ୟାମ୍ପେନ୍ ସମଗ୍ର ଦେଶରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସମର୍ଥନ ସଂଗ୍ରହ ପାଇଁ ବିଜେପି ପକ୍ଷରୁ ଗଣସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି ବିଜେପି ନେତା ମନ୍ତ୍ରୀ ଓ ଦଳୀୟ କର୍ମୀମାନେ ଗତକାଲି ଘରକୁ ଘର ଯାଇ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ପ୍ରଚାର ଆରମ୍ଭ କରି ତିନି କୋଟି ଲୋକଙ୍କ ଘରେ ପହଞ୍ଚବାର ଲକ୍ଷ୍ୟ ରଖିଛନ୍ତି ଦିଲ୍ଲୀର ଲାଜ୍ପତ୍ ନଗରଠାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏହି ଅଭିଯାନର ଶୁଭାରମ୍ଭ କରିଥିଲେ ନାଗରିକତା ସଂଶୋଧନ ନେଇ କଂଗ୍ରେସ ଆମ୍ ଆଦ୍ମୀ ପାର୍ଟି ଓ ଅନ୍ୟ ଦଳଗୁଡ଼ିକ କନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ରାଜନାଥ ସିଂହ ନୀତିନ ଗଡ଼କରୀ ପ୍ରକାଶ ଜାବ୍ଡେକର ନିର୍ମଳା ସୀତାରମଣ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ କେନ୍ଦ୍ରମନ୍ତୀ ଓ ତୁଙ୍ଗ ନେତାମାନେ ଦେଶର ବିଭିନ୍ନ ଭାଗରେ ଏହି ଅଭିଯାନରେ ଯୋଗ ଦେଇଛନ୍ତି କୟପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସିଏଏକୁ ନେଇ କଂଗ୍ରେସ ତୁଷ୍ଠୀକରଣ ରାଜନୀତି କରିବା ସହ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି ବୋଲି କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶନ୍ ରେଡ୍ରୀ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଆୟୋଜିତ ଗୃହ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି ଦେଶରେ ବସବାସ କରୁଥିବା ମୁସଲିମ୍ଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ସେ କହିଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧି ଦଳଗୁଡ଼ିକ ଏହି ଆଇନର ଅପପ୍ରଚାର କରି ସେମାନଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି

ଏହି ଆଇନ ବଳରେ ଆୟୋଗ ଦ୍ୱାରା ଶିକ୍ଷକ ନିଯୁକ୍ତିକୁ ମଧ୍ୟ କୋର୍ଟ ବୈଧ ଘୋଷଣା କରିଛନ୍ତି ବିଚାରପତି ଅରୁଣ ମିଶ୍ର ଓ ୟୁୟୁ ଲଳିତଙ୍କ ବେଞ୍ ଏ ସମ୍ପର୍କରେ କୋଲ୍କାତା ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଏହି ଆଇନ ଅଣସାୟିଧାନିକ ଏବଂ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମଦ୍ରାସା ପରିଚାଳନା କମିଟିଦ୍ୱାରା ହୋଇଥିବା ନିଯୁକ୍ତି ବୈଧ ରହିବା ଉଚିତ

ଇରାନ୍ ନ୍ୟୁକ୍ଲିୟର୍ ଆମେରିକା ରାଷ୍ଟ୍ରପତି ଇରାନ୍କୁ ସତର୍କ କରି କହିଛନ୍ତି ସେନା କମାଣ୍ଡର କାସିମ୍ ସୋଲେମାନିଙ୍କ ହତ୍ୟାର ପ୍ରତିଶୋଧସ୍ୱର୍ପ ଯଦି ସେହି ଦେଶ ଆମେରିକା ଉପରେ ଆକ୍ରମଣ କରିବାପାଇଁ ଯୋଜନା କରେ ତେବେ ଆମେରିକା ଇରାନ୍ର ବିଭିନ୍ନ ସାଂସ୍କୃତିକ ସ୍ଥଳୀଗୁଡ଼ିକ ଉପରେ ଆକ୍ରମଣ କରିବ ରାଷ୍ଟ୍ରପତି ଟ୍ରମ୍ପ୍ ବଡ଼ଦିନ ଓ ନୂଆବର୍ଷ ଛୁଟି କାଟିବା ପରେ ଆମେରିକା ବାୟୁସେନାର ଏୟାର୍ଫୋସ ୱାନ୍ ବିମାନ ଯୋଗେ ମାରେଲାଗୁ ରୁ ହ୍ୱାଇଟ୍ ହାଉସ୍ ଫେରିବା ମାର୍ଗରେ ସାମ୍ଭାଦିକମାନଙ୍କ ସହିତ କଥା ହୋଇଛନ୍ତି

ଆମେରିକାର ସେନା ଇରାକ୍ ଛାଡ଼ିଯିବାପାଇଁ ସେ ଦେଶର ପାର୍ଲାମେଣ୍ଟ ଗତକାଲି ଏକ ପ୍ରସ୍ତାବ ଅନୁମୋଦନ କରିବା ପରେ ସେହି ଦେଶ ଉପରେ କଡ଼ା ପ୍ରତିବନ୍ଧକ ଲାଗୁ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଧମକ ଦେଇଛନ୍ତି ସାମ୍ଭାଦିକମାନଙ୍କୁ ଟ୍ରମ୍ପ୍ କହିଛନ୍ତି ଇରାକ୍ରେ ଏକ ଅତ୍ୟାଧ୍ରନିକ ବିମାନ ଘାଟୀ ନିର୍ମାଣ ପାଇଁ ଆମେରିକା ବିପୁଳ ଅର୍ଥ ବ୍ୟୟ କରିଛି ଇରାକ୍ ଏହି ଖର୍ଚ୍ଚ ଭରଣା ନ କରିବା ପର୍ଯ୍ୟନ୍ତ ଆମେରିକା ସେହି ଦେଶ ଛାଡ଼ିବ ନାହିଁ ଇତିମଧ୍ୟରେ ଟ୍ରମ୍ପ୍ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ସହ ଘଟଣାକ୍ରମ ସମ୍ପର୍କର ଆଲୋଚନା କରିଛନ୍ତି ହ୍ୱାଇଟ୍ ହାଉସ୍ କହିଛି ଦୁଇ ନେତା ଇରାକ୍ ଓ ଇରାନ୍ର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରି ଦୁଇ ଦେଶ ଏକ ମନ ହୋଇ ଯେକୌଣସି ସମ୍ଭାବ୍ୟ ପଦକ୍ଷେପ ନେବାରେ ସହମତ ହୋଇଛନ୍ତି

ସମ୍ପ୍ରତି ବିଧାନସଭା ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ

ଏଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିଓ୍ୱାଲ୍ଙ୍କ ନେତୃତ୍ୱରେ ଆମ୍ ଆଦ୍ମୀ ପାର୍ଟି ସରକାର ଗଠନ କରିଥିଲା

ଗତ ନିର୍ବାଚନରେ କଂଗ୍ରେସକୁ ଗୋଟିଏ ବି ଆସନ ମିଳି ନ ଥଲା

ଏଥିସହିତ ପବିତ୍ର ଗୁରୁଦ୍ୱାର ନାନକାନା ସାହେବ ଉପରେ ସଂଘଟିତ ହୋଇଥିବା ଆକ୍ରମଣ ଏବଂ ଶିଖ ସଂପ୍ରଦାୟର ଜନୈକା ଯୁବତୀଙ୍କୁ ଅପହରଣ ଧର୍ମାନ୍ତରଣ ଏବଂ ବିବାହ କରିବାକୁ ବାଧ୍ୟ କରିବା ଘଟଣାରେ ମଧ୍ୟ ଭାରତ ଉଦ୍ବେଗ ପ୍ରକାଶ କରିଛି

ଜେକେ ଏଲ୍ସି ଆଡ୍ଭାଇଜର୍ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ର ପୂର୍ବତନ ମହାନିର୍ଦ୍ଦେଶକ ରାଜୀବ୍ ରାୟ ଭଟ୍ଟନାଗରଙ୍କୁ କେନ୍ଦ୍ରଶାସିତ ଅଞ୍ଚଳ କମ୍ମୁ କାଶ୍ମୀରର ଉପରାଜ୍ୟପାଳଙ୍କ ପରାମର୍ଶଦାତାଭାବେ ନିଯୁକ୍ତି ମିଳିଛି

ଲକ୍ଷ୍ନୌଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଏକ୍ଟପୋର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ପରେ ସେ ଗଶମାଧ୍ୟମକୁ କହିଛନ୍ତି ପ୍ରଦର୍ଶନୀ ଅଞ୍ଚଳ ଏଥିରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଏବଂ ଏଥିରୁ ହେବାକୁ ଥିବା ରାଜସ୍ୱ ଆୟର ପରିମାଣ ଦୃଷ୍ଟିରୁ ଏହି ପ୍ରଦର୍ଶନୀ ଦେଶର ଏପର୍ଯ୍ୟନ୍ତ ସର୍ବବୃହତ୍ ପ୍ରତିରକ୍ଷା ପ୍ରଦର୍ଶନୀ ଭାବେ ପରିଗଣିତ ହେବ

ଟିଏନ୍ ଚତ୍ରର୍ବେଦୀ ଡାଏଡ୍ କର୍ଷ୍ଣାଟକର ପୂର୍ବତନ ରାଜ୍ୟପାଳ ଟିଏନ୍ ଚତୁର୍ବେଦୀଙ୍କର ଗତରାତିରେ ନୋଏଡାର ଏକ ଘରୋଇ ହସ୍କିଟାଲ୍ରେ ପରଲୋକ ଘଟିଛି

ପଣ୍ଟିମା ବିଭ୍ରାଟ ଯୋଗୁଁ ଆସନ୍ତା ତିନି ଦିନପାଇଁ ହିମାଚଳ ପ୍ରଦେଶ ଓ କମ୍ମ କାଶୁୀରରେ ତ୍ରଷାରପାତ ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନ୍ଦମାନ କରିଛି ପାଣିପାଗ ବିଭାଗ ହିମାଚଳ ପ୍ରଦେଶ ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଷ୍ଣିଂ ଜାରି କରିବା ସହ ଆସନ୍ତା ଦୂଇ ଦିନ ପ୍ରବଳ ବର୍ଷା ଓ ତୁଷାରପାତ ହେବ ବୋଲି ସ୍ୱଚନା ଦେଇଛି